ପିଏମ୍ ଗ୍ୟାସ୍ ପାଇପ୍ଲାଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେଲେ ଗ୍ୟାସ୍ ଭିଭିକ ଅର୍ଥନୀତିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ କୋଚି ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର 'ଏକ୍ ଦେଶ ଏକ୍ ଗ୍ୟାସ୍ ଗ୍ରୀଡ୍'ର ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ ସେ କହିଛନ୍ତି ପରିବେଷ ସୁରକ୍ଷା ଦୃଷ୍ଟିରୁ ସରକାର ଦେଶକୁ ଏକ ଗ୍ୟାସ୍ ଭିଭିକ ଅର୍ଥନୀତିକୁ ରୁପାନ୍ତରିତ କରିବାକୁ ଚାହାନ୍ତି ଶ୍ରୀ ମୋଦୀ କହିଛନ୍ତି କୋଚି ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍ 'ଏକ୍ ଦେଶ ଏକ୍ ଗ୍ୟାସ୍ ଗ୍ରୀଡ୍'ର ଲକ୍ଷ୍ୟ ହାସଲ ଦିଗରେ ଏକ ଅଗ୍ରୀମ ପଦକ୍ଷେପ

ତାହା ମଧ୍ୟରେ ତୈଳ ଓ ଗ୍ୟାସ୍ ଉତ୍ତୋଳନ ଏବଂ ଉତ୍ପାଦନ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ବିକ୍ରୟ ଓ ବଣ୍ଟନ ପ୍ରଭୃତି ଅନ୍ତର୍ଭ୍ଭକ୍ତ

ଏହି ଗ୍ୟାସ୍ ପାଇପ୍ଲାଇନ୍ କେରଳର କୋଚି ଓ କର୍ଣ୍ଣାଟକର ମାଙ୍ଗାଲୁରୁ ମଧ୍ୟରେ ବିଛାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପାଇପ୍ଲାଇନ୍ ସେହି ଦୁଇ ରାଜ୍ୟର ଅର୍ଥନୈତିକ ବିକାଶରେ ସକାରାତ୍ମକ ଭୂମିକା ଗ୍ରହଣ କରିବ ସେ କହିଛନ୍ତି ଏହି ପାଇପ୍ଲାଇନ୍ ଉଭୟ ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଗରିବ ମଧ୍ୟବିତ୍ତ ବର୍ଗ ଓ ଉଦ୍ୟୋଗପତି ମାନଙ୍କର ଖର୍ଚ୍ଚ କମ୍ କରିବ ସେ କହିଛନ୍ତି ଏହି ପାଇପ୍ ଲାଇନ୍ ଅନେକ ସହରରେ ଗ୍ୟାସ୍ ବଷ୍ଟନ ବ୍ୟବସ୍ଥାର ଭିତ୍ତିଭୂମି ପ୍ରସ୍ତୁତ କରିବ ଓ ସେହି ସହରଗୁଡ଼ିକରେ ସିଏନ୍ଜି ଭିଭିକ ପରିବହନ ବ୍ୟବସ୍ଥା ଲାଗୁ କରିବା ପାଇଁ ବାଟ ଖୋଲିଦେବ ଶ୍ରୀ ମୋଦୀ କହିଛନ୍ତି ଏହି ପାଇପ୍ଲାଇନ୍ ମାଙ୍ଗାଲୁରୁ ଶୋଧନାଗାରକୁ ପ୍ରଦ୍ଷଣ ମୁକ୍ତ ଶକ୍ତି ଯୋଗାଇବ ଓ ଉଭୟ ରାଜ୍ୟରେ ପ୍ରଦ୍ଷଣ କମ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଦୂଷଣ ହ୍ରାସ ପାଇବା ସହ ପରିବେଷ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ଓ ଲୋକମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ପ୍ରଦୂଷଣ ମୁକ୍ତ ଓ ସ୍ୱଚ୍ଛ ବାୟୁ ସହରଗୁଡ଼ିକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ

ଏହାଦ୍ୱାରା ନିଯୁକ୍ତି କ୍ଷେତ୍ରରେ ଏକ ନ୍ତଆ ବାତାବରଣ ବିକଶିତ ହେବା ସହ ଆତ୍ମନିଯୁକ୍ତି ବୃଦ୍ଧି ପାଇବ ଏହା ଦେଶର ହଜାର ହଜାର କୋଟି ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ବୈଜ୍ଞାନିକମାନଙ୍କ ମତରେ ଏକବିଂଶ ଶତାବ୍ଦୀରେ ଯେଉଁ ଦେଶ ଯୋଗାଯୋଗ ଓ ପ୍ରଦୂଷଣ ମୁକ୍ତ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେବ ସେହି ଦେଶ ସଫଳତାର ଶୀର୍ଷ ଛୁଇଁବ ସେ କହିଛନ୍ତି ଯୋଗାଯୋଗ କ୍ଷେତ୍ରରେ ଦେଶରେ ବର୍ତ୍ତମାନ ଯେଭଳି କାର୍ଯ୍ୟ ହେଉଛି ପୂର୍ବରୁ ତାହା କେବେ ଘଟିନଥିଲା

ଶ୍ରୀ ମୋଦୀ କହିଛନ୍ତି ଏହାଦ୍ୱାରା କିରୋସିନ ଅଭାବକୁ ଦର କରାଯାଇ ପାରିଛି ଓ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କୁ କିରୋସିନ ମୁକ୍ତ ଘୋଷଣା କରିପାରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହିସବୁ ପଦକ୍ଷେପ ଯୋଗୁଁ ରାଜ୍ୟ ଗୁଡ଼ିକର କିରୋସିନ ଉପରୁ ନିର୍ଭରଶୀଳତା ହ୍ରାସ ପାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଭବିଷ୍ୟତ ଶକ୍ତି ଆବଶ୍ୟକତାର ପୂରଣ ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏହି ଲକ୍ଷ୍ୟ ହାସଲ ପାଇଁ ଏକ ପକ୍ଷରେ ପ୍ରାକୃତିକ ଗ୍ୟାସ୍ ଉପରେ ଆଲୋକପାତ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ଶକ୍ତି ଉତ୍ସ ଗୁଡ଼ିକର ବହୁମୁଖୀ ବ୍ୟବହାର କରାଯାଉଛି ପ୍ରଧାନମନ୍ତ୍ରୀ ଗୁଜରାତରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ପୁନର୍ବ୍ୟବହାରକ୍ଷମ ଶକ୍ତି କାରଖାନାର ଉଦାହରଣ ଦେଇଛନ୍ତି ଓ ଜେବ ଇନ୍ଧନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଚାଉଳ ଓ ଆଖୁରୁ ଏଥନଲ୍ ଉତ୍ପାଦନ ଉପରେ କୋରସୋରରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଶସ୍ତାରେ ପ୍ରଦୂଷଣ ମୁକ୍ତ ଇନ୍ଧନ ଓ ବିଜୁଳି ଶକ୍ତି ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ସେ କହିଛନ୍ତି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ ଓ ମସ୍ୟଜୀବୀମାନଙ୍କର କଲ୍ୟାଣ ସରକାରଙ୍କର ଏକ ଅଗ୍ରାଧିକାର କ୍ଷେତ୍ର ରହିଛି ସାମୁଦ୍ରିକ ଅର୍ଥନୀତି ଉପକୂଳବର୍ତ୍ତୀ ଅଞ୍ଚଳ ମୌଳିକଢାଞ୍ଚାର ବିକାଶ ଓ ସାମୁଦ୍ରିକ ପରିବେଷର ସୁରକ୍ଷା ମାଧ୍ୟମରେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ସେ ଏକ ବହୁମୁଖୀ ଯୋଜନାର ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କର୍ଣ୍ଣାଟକ କେରଳ ଓ ଅନ୍ୟ ଦକ୍ଷିଣାଞ୍ଚଳ ରାଜ୍ୟ ଗୁଡ଼ିକର ସାମୁଦ୍ରିକ ଅର୍ଥନୈତିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ସାମୁଦ୍ରିକ ଅର୍ଥନୀତି ଆତ୍ମନିର୍ଭର ଭାରତର ସଫଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବନ୍ଦର ଓ ଉପକୂଳବର୍ତ୍ତୀ ଅଞ୍ଚଳର ସଡ଼କ ଗୁଡ଼ିକୁ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ସହ ସଂଯୋଗ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ' ସହଜରେ କ୍ଜୀବନଜାପନ କରିବା ଓ ସହଜରେ ବ୍ୟବସାୟ କରିବାର ମଡେଲ୍ ଭାବେ ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଚ୍ଛନ୍ତି ପ୍ରଧାନମନ୍ତ୍ରୀ ଉପକୂଳବର୍ତ୍ତୀ ଅଞ୍ଚଳର ମହ୍ୟଜୀବୀମାନଙ୍କ ବିଷୟ ଉଲ୍ଲେଖ କରି ସେମାନଙ୍କୁ ସମୁଦ୍ର ତଟର ପ୍ରକୃତ ରକ୍ଷାକର୍ତ୍ତା ଭାବେ ବର୍ଣ୍ଣନା କରିଛନ୍ତି ଗଭୀର ସମୁଦ୍ରରେ ମାଛଧରିବା ସ୍ୱତନ୍ତ୍ର ମହ୍ୟବିଭାଗ ସ୍ଥାପନ ଅଳ୍ପ ସୁଧହାରରେ ଋଣ ପ୍ରଦାନ ଓ କିଶାନ୍ କ୍ରେଡିଟ୍ କାର୍ଡ୍ ଯୋଗାଣ ମାଧ୍ୟମରେ ଉଭୟ ମହ୍ୟଜୀବୀ ଓ ଉଦ୍ୟୋଗପତିମାନଙ୍କୁ ସହାୟତା କରାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ସେ କହିଛନ୍ତି ଏହି ଯୋଜନାରୁ କେରଳ ଓ କର୍ଣ୍ଣାଟକର ମହ୍ୟଜୀବୀମାନେ ସିଧାସଳଖ ଉପକୃତ ହେବେ ଭାରତ ମହ୍ୟ ରପ୍ତାନୀ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହାସଲ କରୁଛି ଭାରତକୁ ସାମୁଦ୍ରିକ ଖାଦ୍ୟ ପଦାର୍ଥର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ସାମୁଦ୍ରିକ ଗୁଳ୍ମ ପ୍ରତି ଚାହିଦା ବୃଦ୍ଧି ପାଉଥିବାରୁ ଏହାର ପୂରଣ ଦିଗରେ ଭାରତ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ସେଥିପାଇଁ କୃଷକମାନଙ୍କୁ ସାମୁଦ୍ରିକ ଗୁଳ୍ମ ଉତ୍ପାଦନ ଲାଗି ଉତ୍ସାହିତ କରାଯାଉଛି

ସୁପ୍ରିମକୋର୍ଟ ତାଙ୍କର ରାୟରେ କହିଛନ୍ତି ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ ଆଇନ୍ ଅଧୀନରେ କ୍ଷମତାର ପ୍ରୟୋଗ ସମ୍ପୂର୍ଣ୍ଣ ବୈଧ ଥିଲା ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଅନୁମତି ମଧ୍ୟ ଠିକ୍ ଥିଲା

କୋର୍ଟ କହିଛନ୍ତି ଯେତେବେଳେ ନିର୍ମାଣକାର୍ଯ୍ୟ ଆରମ୍ଭ କରାଇବ ତାହା ପୂର୍ବରୁ ଐତିହ୍ୟ ସଂରକ୍ଷଣ କମିଟିଙ୍କ ଠାରୁ ଅନୁମୋଦନ ନିଆଯିବା ଅତ୍ୟନ୍ତ ଜରୁରୀ ଐତିହ୍ୟ କମିଟିଙ୍କ ଅନୁମୋଦନ ନେଇ କାର୍ଯ୍ୟ ଆରମ୍ଭ କରିବାକୁ କୋର୍ଟ ପ୍ରକଳ୍ପ ହାତକୁ ନେଇଥିବା ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ପାର୍ଲ୍ୟାମେଣ୍ଟ ଓ କେନ୍ଦ୍ରୀୟ ସଚିବାଳୟ ଅଟ୍ଟାଳିକା ପାଇଁ ଜମିର ବ୍ୟବହାର ପୂର୍ବରୁ ପରିବେଶଗତ ମଞ୍ଜରୀ ସଂକ୍ରାନ୍ତ କିଛି ପିଟିସନ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ପାର୍ଲ୍ୟାମେଣ୍ଟ ଅଟ୍ଟାଳିକାର ଭୂମିପୂଜନ ଓ ଭିଭିପ୍ରସ୍ତର ସ୍ଥାପନ କରିଥିଲେ